ପିଏମ୍ ପାକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକତ୍ୱ ସଂଶୋଧନ ଆଇନକୁ ଦୃଢ଼ ସମର୍ଥନ କରିଛନ୍ତି ସେ କହିଛନ୍ତି ଏହାକୁ ବିରୋଧ କରୁଥିବା ଲୋକ ଏବେ ପାକିସ୍ଥାନରେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଚାଲିଥିବା ଅତ୍ୟାଚାର ବିଷୟରେ ଅବଗତ ହେବା ଉଚିତ ନାଗରିକତ୍ୱ ସଂଶୋଧନ ଆଇନକୁ କେନ୍ଦ୍ରକରି କିଛି ଯୁବବର୍ଗଙ୍କୁ ବିଭ୍ରାନ୍ତ କରାଯାଉଥିବାରୁ ତାହାକୁ ସେ ନାପସନ୍ଦ କରିଛନ୍ତି ଏହି ଆଇନ ନାଗରିକତ୍ୱ ପ୍ରଦାନ ପାଇଁ ଉଦ୍ଦିଷ୍ଟ କାହାରି ନାଗରିକତ୍ୱ ଛଡ଼ାଇବା ପାଇଁ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ପୁଣିଥରେ ସ୍ୱଷ୍ଟ କରିଛନ୍ତି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଗତକାଲି ରାମକୃଷ୍ଣ ମିଶନର ସଦର କାର୍ଯ୍ୟାଳୟ କୋଲକାତାର ବେଲୁର ମଠରେ ଅନୁଷ୍ଠିତ ଏକ ସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଉତ୍ତର ପୂର୍ବାଞ୍ଚଳରେ ଏହି ଆଇନର କୌଣସି ପ୍ରତିକୃଳ ପ୍ରଭାବ ପଡ଼ିବ ନାହିଁ

ଏହି ଅବସରରେ ସେ ଏହି ବନ୍ଦରର ନାମ ପରିବର୍ତ୍ତନ କରି ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦର ଭାବେ ନାମିତ କରିଛନ୍ତି

ବନ୍ଦର ସଂଯୁକ୍ତ ସହରଗୁଡ଼ିକରେ ନ୍ତଆ ସୁବିଧା ସୁଯୋଗ ସୃଷ୍ଟିକରି ଦେଶରେ କଳଭିତ୍ତିକ ପର୍ଯ୍ୟଟନ ବ୍ୟବସ୍ଥାର ବିକାଶ ଉପରେ ସେ ମଧ୍ୟ ଗୁରୁତ୍ୱ ଦେଇଥିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଶିକ୍ଷକ ଏବଂ ଅଭିଭାବକଙ୍କ ସହ ଭାବ ବିନିମୟ କରିବେ ସମଗ୍ର ଦେଶରୁ ପାଖାପାଖି ଦୁଇ ହଜାର ଛାତ୍ରଛାତ୍ରୀ ଶିକ୍ଷକ ଏବଂ ଅଭିଭାବକ ଏଥିରେ ଅଂଶଗ୍ରହଣ କରିବେ ପରୀକ୍ଷାର ଚାପକୁ ହ୍ରାସ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମାର୍ଗଦର୍ଶନ କରାଇବେ ବିଜେପି ଇସିଆଇ ଆମ୍ ଆଦ୍ମୀ ପାର୍ଟି ଦିଲ୍ଲୀରେ ଆଦର୍ଶ ଆଚରଣ ବିଧି ଉଲ୍ଂଘନ କରୁଥିବା ନେଇ ବିଜେପି ପକ୍ଷରୁ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରାଯାଇଛି ଦଳ ପକ୍ଷରୁ କମିଶନଙ୍କୁ ଲେଖାଯାଇଥିବା ଏକ ପତ୍ରରେ ଲେଖାଯାଇଛି ଯେ ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ଏକ ପ୍ରଚାର ଭିଡ଼ିଓରେ ଦଳର ନିର୍ବାଚନ ସଂକେତକୁ ଧରି କିଛି ଶିଶୁ ନାଚୁଥିବାର ଦୃଶ୍ୟ ରହିଛି ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲୁଘନ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ବିଜେପିର ଦିଲ୍ଲୀ ଶାଖା ମୁଖ୍ୟ ମନୋଜ ତିୱାରୀ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି କୋମଳମତି ଶିଶୁମାନଙ୍କୁ ନିଜର ପ୍ରଚାର ଅଭିଯାନରେ ସାମିଲ କରିବା ଅନୈତିକ ଏହାଦ୍ୱାରା ସେମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିପାରେ ଏସ୍ସି ସବରିମାଲ କେରଳର ପ୍ରସିଦ୍ଧ ଶୈଳପୀଠ ସବରିମାଲ ମନ୍ଦିରରେ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ ଦେଇଥିବା ରାୟକୁ ବିରୋଧ କରି ଯେଉଁସବୁ ଆବେଦନ କରାଯାଇଛି ଆଜି ସୁପ୍ରିମକୋର୍ଟ ତାହାର ଶୁଣାଣି ଆରନ୍ତ କରିବେ

ଏହା ସହିତ ମଧ୍ୟ ଉପାସନା ପୀଠକୁ ଯିବା କ୍ଷେତ୍ରରେ ମୁସଲମାନ ଓ ପାର୍ସୀ ମହିଳାଙ୍କ ପ୍ରତି ସେମାନଙ୍କ ଧର୍ମରେ ଯେଉଁ କଟକଣା ରହିଛି ତାହାର ଅବସାନ ପାଇଁ ହୋଇଥିବା କେତେକ ଆବେଦନର ଶୁଣାଣି ମଧ୍ୟ କରାଯିବ ଏହି ଦୁଇବର୍ଗର ମହିଳାଙ୍କୁ ଉପାସନା ପୀଠ ପ୍ରବେଶ କ୍ଷେତ୍ରରେ ପାତର ଅନ୍ତର କରାଯାଉଥିବା ଆବେଦନକାରୀମାନେ ଦର୍ଶାଇଛନ୍ତି

ଡିଫେନ୍ସ ଏୟାରକ୍ରାଫ୍ଟ ପ୍ରତିରକ୍ଷା ସଚିବ ଅଜୟ କୁମାର କହିଛନ୍ତି ଯେ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଭାରତ ଦୁଇଶହ ନୂଆ ଯୁଦ୍ଧବିମାନ ହାସଲ କରିବା ପ୍ରକ୍ରିୟା ଆରମ୍ଭ କରିଛି

ପୁରୁଣା ଯୁଦ୍ଧ ବିମାନକୁ ହଟାଇ ଅତ୍ୟାଧୁନିକ ଲଢ଼ୁଆ ବିମାନ ଆଣି ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ସରକାର ସବୁମନ୍ତେ ଉଦ୍ୟମ ଚଳାଇଛନ୍ତି ବୋଲି ସେ କହିଛନ୍ତି

ଏନର୍କି ସମିଟି ଉର୍ଜା କ୍ଷେତ୍ରର ଭବିଷ୍ୟତ ସଂକ୍ରାନ୍ତ ଶିଖର ସମ୍ମିଳନୀ ଆଜି ଆବୁଧାବିରେ ଆରମ୍ଭ ହେଉଛି

ଏହି ଶିଖର ସମ୍ମିଳନୀର ମୁଖ୍ୟବାର୍ତ୍ତା ହେଉଛି ବିଶ୍ୱର ଉର୍ଜା ଉପଯୋଗଉତ୍ପାଦନ ଓ ବିନିଯୋଗ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ରୁଆଶ୍ଡା ରାଷ୍ଟ୍ରପତି ପଲ୍ କାଗାମେ ଏବଂ ମ୍ୟୁଜିକ୍ ଷ୍ଟାର ତଥା ବିଶିଷ୍ଟ ସମାଜସେବୀ ଆକନଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଏତ୍ରେ ଯୋଗଦେଉଛନ୍ତି

ଏକାଧିକ ଟ୍ୱିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ସୁଲତାନ ଅଲ୍ ସଏଦ୍ଙ୍କ ନେତୃତ୍ୱରେ ଓମାନ ଅଧିକ ସମୃଦ୍ଧ ହେବା ସହ ବିଶ୍ୱ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଦୂଢ଼ ଆଶାବାଦୀ ଓମାନର ଭାରତ ସହ ସଂପର୍କ ଅତି ପ୍ରାଚୀନ ହୋଇଥିବାରୁ ନୂଆ ସୁଲତାନଙ୍କ ନେତୃତ୍ୱରେ ଦୁଇଦେଶ ମିଳିତ ଭାବେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବିହାର ସେସନ ଆଜି ବିହାର ବିଧାନସଭାର ଏକ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସୁଛି

ବାଚସ୍ୱତି ବିକୟ କୁମାର ଚୌଧୁରୀ କହିଚ୍ଚନ୍ତି ଏହି ସଂଶୋଧନ ବିଲ୍ ଉପରେ ଆଲୋଚନା ପରେ ଏହାକୁ ଗୃହୀତ କରାଯିବ ୟୁପି ଲୋକଷ୍ଟ ପଙ୍ଗପାଳ ଓ ଅନ୍ୟାନ୍ୟ କ୍ଷୟକାରୀ କୀଟଙ୍କ କବଳରୁ ଆଖୁ ଫସଲକୁ ରକ୍ଷା କରିବା ପାଇଁ ଉତ୍ତରପ୍ରଦେଶ ଆଖୁ ବିକାଶ ବିଭାଗ ପକ୍ଷରୁ ସଚେତନତା ଅଭିଯାନ ଆରନ୍ତ ହୋଇଛି ଗୁଜରାଟ ଓ ରାଜସ୍ଥାନରେ ପଙ୍ଗପାଳ ଉପଦ୍ରବ ଆରମ୍ଭ ହୋଇଯାଇଥିବା ଦୃଷ୍ଟିରୁ ଉତ୍ତରପ୍ରଦେଶ ସରକାର ଏଥିପାଇଁ ରାଜ୍ୟରେ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟର ଚିନି ଓ ଆଖୁ ବ୍ୟାପାର କମିଶନର ସଂଜୟ ଭୁସରେଡି ଏହି ମର୍ମରେ ଏକ ବିଜ୍ଞପ୍ତି ଜାରି କରିବା ସହ ପଙ୍ଗପାଳ ଦମନ ପାଇଁ ଚାଷୀମାନଙ୍କୁ ସଚେତନ କରିବା ସହ ଆବଶ୍ୟକ ସାହାଯ୍ୟ ସହଯୋଗ କରିବାକୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଏହି ଘାଟୀରେ ଆମେରିକୀୟ ସୈନ୍ୟମାନେ ଶିବିର ପକାଇଛନ୍ତି

ଏଥିରେ ଇରାକର ଦୁଇଜଣ ସାମରିକ ଅଧିକାରୀ ଓ ଦୁଇଜଣ ବାୟୁସେନା କର୍ମଚାରୀ ଆହତ ହୋଇଛନ୍ତି

ଏହାଛଡ଼ା ସେଠାରେ ଆମେରିକା ବାୟସେନାର କିଛି ଯବାନ କିଛି ଆମେରିକୀୟ ଠିକାଦାର ଏବଂ ଇରାକର କିଛି ବାୟୁସେନା କର୍ମଚାରୀ ରହିଛନ୍ତି ଇରାନ ସହ ଆମେରିକାର ଉତ୍ତେଜନା ବୃଦ୍ଧି ପାଇବା ପରେ ଏହି ଘାଟି ସମେତ ଇରାକର ବିଭିନ୍ନ ସ୍ଥାନରୁ ଆମେରିକୀୟ ସୈନ୍ୟମାନଙ୍କର ଅପସାରଣ ଚାଲିଛି

ସେହିଭଳି ଇରାକର ତାଜି ଓ ଏରବିଲ୍ ସାମରିକ ଘାଟି ଉପରେ ଇରାନ ଆକ୍ରମଣ କରିବାର ଆଶଙ୍କା ରହିଥିବାରୁ ସେଠାରୁ ଆମେରିକା ସମେତ ବିଭିନ୍ନ ବିଦେଶୀ ରାଷ୍ଟ୍ରର ସାମରିକ ବିଶେଷଜ୍ଞ ଓ କର୍ମଚାରୀମାନଙ୍କୁ ଅପସାରଣ କରାଯାଇଛି

ଇଣ୍ଡିଆ ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ମହାରାଷ୍ଟ୍ର ପଦକ ତାଲିକାରେ ଶୀର୍ଷରେ ରହିଛି

ପଦକ ତାଲିକାର ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ ରହିଥିବା ବେଳେ ଉତ୍ତରପ୍ରଦେଶ ତ୍ତୀୟ ଓ ଗୁଜରାଟ ଚତ୍ରର୍ଥସ୍ଥାନରେ ରହିଛି ଆଜି ତୀରଚାଳନା ଜିମ୍ବାଷ୍ଟିକ୍ ଜୁଡ଼ୋ କବାଡ଼ି ଟେବୁଲ୍ ଟେନିସ୍ ଓ ଭଲିବଲ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ

ଗତକାଲି ବିସିସିଆଇ ପକ୍ଷରୁ ଏହି ସିରିଜ୍ ପାଇଁ ଖେଳାଳିମାନଙ୍କ ନାମ ତାଲିକା ଘୋଷଣା କରାଯାଇଛି